ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିୟୁ ଅଟେଲି ନିୟୁ କିଶନଗଡ଼ ଠାରୁ ଏହି ଟ୍ରେନ୍କୁ ଶୁଭାରୟ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ଫ୍ରେଟ୍ କରିଡର୍ ଭାରତ ପାଇଁ ସୁଯୋଗର ଦ୍ୱାର ଖୋଲିଦେବ ଗତ ପାଞ୍ଚରୁ ଛଅ ବର୍ଷର ଅକ୍କାନ୍ତ ଉଦ୍ୟମ ପରେ ଏହି କରିଡର୍ ସ୍ଥାପନ ହୋଇଛି

ଶ୍ରୀ ମୋଦୀ କହିଛନ୍ତି ଏହାଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦିତ ସାମଗ୍ରୀ କ୍ଷାତୀୟ ଓ ଆନ୍ତର୍ଜାତିକ ବଜାରରେ ଶସ୍ତାରେ ପହଞ୍ଚାଯାଇ ପାରିବ ଏହା ମଧ୍ୟ ସେହି ଅଞ୍ଚଳରେ ପୁଞ୍ଜିନିବେଶକୁ ଆକ୍ତିଷ୍ଟ କରିବ

ସେଗୁଡ଼ିକୁ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ରରେ ରୂପାନ୍ତରିତ କରାଯାଇ ପାରିବ ଏହା ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ସହାୟତା କରିବ ଓ ଅର୍ଥନୈତିକ ବିକାଶ ପାଇଁ ବାଟ ଖୋଲିଦେବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଇ କିଛିଦିନ ପୂର୍ବେ ଦୁଇଟି କୋଭିଡ୍ ପ୍ରତିଷେଧକକୁ ମଞ୍ଜୁରି ପ୍ରଦାନ କରାଯାଇଛି ସେହି ଦୁଇଟି ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ସେହି ଦୁଇ ପ୍ରତିଷେଧକ ଦେଶର ଲୋକମାନଙ୍କୁ ଦିଆଯିବ ସେ କହିଛନ୍ତି ଏହିସବୁ କାର୍ଯ୍ୟରୁ ଦେଶ ଦ୍ରତ ବେଗରେ ଆତ୍ମନିର୍ଭର ଭାରତ ଆଡ଼କୁ ଅଗ୍ରସର ହେଉଥିବାର ସଙ୍କେତ ମିଳ୍ଚୁଛି

ଗଭ୍ ଫାର୍ମର୍ସ ଟକ୍ ଆନ୍ଦୋଳନରତ କୃଷକ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ

କୃଷକ ସଙ୍ଗଠନର ନେତାମାନଙ୍କ ସହ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ସରକାର ତାଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ସର୍ବନିମ୍ନ ସହାୟକ ମୁଲ୍ୟ ଓ ମଣ୍ଡି ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ ବୋଲି ସରକାର କହିସାରିଛନ୍ତି

ପ୍ରକୃତ ଟୀକାକରଣ ସମୟରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକର ମୁକାବିଲା ସହ କିପରି ପ୍ରଶାସନିକ ସୁପରିଚାଳନା କରାଯାଇପାରିବ ସେଥିପାଇଁ ଏହି ପ୍ରାକ୍ ଅଭ୍ୟାସ କରାଯାଉଛି ଏହି କିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯିବ

ଆଜି ହେବାକୁ ଥିବା ଏହି ପ୍ରାକ୍ ଅଭ୍ୟାସର ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରମୁଖ ସଚିବମାନଙ୍କ ସହ ଆଲୋଚନା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ଅଂଶୀଦାରଙ୍କ ଏକ୍ଷେତ୍ରରେ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଟୀକା ପ୍ରସ୍ତୁତକାରୀ ବୈଜ୍ଞାନିକ ଗୋଷୀଙ୍କୁ ସେ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି

ସେ କହିଛନ୍ତି ଗୋଟିଏ ବର୍ଷ ଧରି ଦେଶ କରୋନା ସହିତ ଦୃଢ଼ତାର ସହ ମୁକାବିଲା କରିଛି ଓ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଟୀକା ପ୍ରସ୍ତୁତ କରିବାରେ ସମର୍ଥ ହୋଇଛି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟଗୁଡ଼ିକୁ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ର ପକ୍ଷରୁ ଟୀକା ଯୋଗାଣ କ୍ଷେତ୍ରରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ଟୀକାକରଣ ସମ୍ପର୍କିତ ବିଭିନ୍ନ ଅପପ୍ରଚାର ଅଭିଯାନ ଉପରେ କଡ଼ା ନଜର ରଖିବାକୁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି ଏହି ଟୀକାଜନିତ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଟୀକା ଟିପ୍ପଣୀକୁ ସେ ଖଶ୍ତନ କରିବା ସହିତ ଏହା ଭିତ୍ତିହୀନ ବୋଲି କହିଛନ୍ତି ସେ ଆକ୍ଟି ବ୍ୟକ୍ତିଗତ ଭାବେ ତାମିଲ୍ନାଡୁରେ ପହଞ୍ଚ ସେଠାରେ କୋଭିଡ୍ ନାଇଷ୍ଟିନ୍ ଟୀକାକରଣର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ସେଠାରେ ସେ ମଧ୍ୟ ବିଭିନ୍ନ ହସ୍କିଟାଲ୍ ପରିଦର୍ଶନ କରିବେ

ସେହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ୱଚ୍ଚର୍ ମଧ୍ୟମ ଥିବାର ରିପୋର୍ଟ ମିଳିଛି

ୟୁଏସ୍ କଂଗ୍ରେସ ଆମେରିକା କଂଗ୍ରେସ ପକ୍ଷରୁ କୋ ବାଇଡେନ୍ଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଓ କମଲା ହାରିଶ୍ଙ୍କ ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଛି ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ ଯିଏକି ସିନେଟ୍ର ଅଧ୍ୟକ୍ଷ ଅଛନ୍ତି ସେ ନିର୍ବାଚନ ପ୍ରକ୍ରିୟାର ନିରୀକ୍ଷଣ କରିବା ପରେ ଏହି ଘୋଷଣା କରିଛନ୍ତି

ଏହି ଘଟଣା ପରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସର ମିଳିତ ବୈଠକରେ ଜୋ ବାଇଡେନ୍ଙ୍କ ନିର୍ବାଚନ ଜିତିବା ବିଷୟକୁ ସ୍ୱଷ୍ଟଭାବେ ଘୋଷଣା କରାଯାଇଥିଲା ୱାଶିଂଟନ୍ ଡିସିରେ ଘଟିଥିବା ହିଂସାତ୍କକ କାର୍ଯ୍ୟକୁ ଆମେରିକା ରାଜଧାନୀର ଇତିହାସରେ ଏକ କଳାଦିବସ ବୋଲି ଶ୍ରୀ ପେନ୍ସ୍ କହିଛନ୍ତି

ଇତିମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଦାୟିତ୍ୱ ହସ୍ତାନ୍ତର ସୁଚାରୁରୂପେ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି

ଯଦି ଟ୍ରମ୍ପ୍ ପୁନର୍ବାର ଏହାର ନୀତି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଆକାଉଣ୍ଟ୍କୁ ସ୍ଥାୟୀ ଭାବେ ବନ୍ଦ୍ କରିଦିଆଯିବ ବୋଲି ଟ୍ୱିଟର୍ ପକ୍ଷରୁ କୁହାଯାଇଛି

ସେହିଭଳି ୟୁଟ୍ୟୁବ୍ ମଧ୍ୟ ତାଙ୍କର କେତେକ ଭିଡ଼ିଓକୁ ନିକର ଆଇଡିରୁ ହଟାଇ ଦେଇଛି

ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ସମ୍ପର୍ଷ୍ଣ ଖେଳାଯାଇ ପାରି ନ ଥିଲା

ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଖେଳୁଥିବା ପୁକୋସ୍କି ଅର୍ଦ୍ଧଶତକ ହାସଲ କରିଛନ୍ତି ଅର୍ଦ୍ଧଶତକ ହାସଲ କରିବାରେ ସେ ସର୍ବକନିଷ୍ଠ ଅଷ୍ଟ୍ରେଲିୟ କ୍ରିକେଟ୍ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ଭାରତ ପାଇଁ ମହମ୍ମଦ ଶିରାଜ୍ ଓ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଖେଳୁଥିବା ନବଦୀପ୍ ସାଇନି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ରୋହିତ ଶର୍ମା ମୟଙ୍କ ଅଗ୍ରୱାଲ୍ଙ୍କ ସ୍ଥାନରେ ଓପନିଂ କରିବେ ନବଦୀପ ସାଇନି ଉମେଶ ଯାଦବଙ୍କ ସ୍ଥାନରେ ଖେଳୁଛନ୍ତି